ସେହିପରି ବାହାରୁ ଫେରିବା ପରେ ମାସ୍କକୁ ସଫା କରି ଖରାରେ ଶୁଖାଇ ପୁଶି ଥରେ ବ୍ୟବହାର କରିପାରିବେ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଂଜନ ଦାଶ ଏହି ସ୍ଚନା ଦେଇଛନ୍ତି

ପିଲାମାନଙ୍ଙ୍କୁ ଘରେ ରହି ପାଠ ପଢ଼ିବାକୁ କୁହାଯାଇଛି